ଏକ ସରକାରୀ ଇସ୍ତାହାର ଅନୁସାରେ ଏହି କାର୍ଯ୍ୟକ୍ରମ ନବମ ଭାଏବ୍ରାଷ୍ଟ୍ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀର ଅଂଶବିଶେଷ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏହି ତିନିଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଏହା ସହିତ ପ୍ରଧାନମନ୍ତ୍ରୀ ଅହଞ୍ଚମଦାବାଦ୍ଠାରେ ନବନର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆର୍ୟୁବିଜ୍ଞାନ ସଂସ୍ଥାନକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ଅହଜ୍ଞଦାବାଦ ପୌର ନିଗମ ପକ୍ଷରୁ ଏହି ସୁପର ସ୍କେସାଲିଟି ହସ୍କିଟାଲ୍ ନିର୍ମିତ ହୋଇଛି ଏଥିରେ ସର୍ବାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ଏୟାର୍ ଆମ୍ଭୁଲାନ୍ୱ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ଏହାଛଡ଼ା ସାବରମତୀ ନଦୀ କ୍ୱଳରେ ଅନୁଷ୍ଠିତ ଅହଞ୍ଚଳଦାବାଦ ସପିଂ ଫେଷ୍ଟିଭାଲ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏହା ଭାରତରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଯାହା ବ୍ୟବସାୟିମାନଙ୍କୁ ନିଜର ଉତ୍ପାଦକୁ ପ୍ରଦର୍ଶନ କରିବା ସହ ବିକ୍ରିବଟାର ସୁଯୋଗ ଯୋଗାଇଥାଏ ଏହି ଉଭୟ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ

ଅଷ୍ଟ୍ରେଲିଆ କାନାଡ଼ା ଫ୍ରାନ୍ସ ଓ ଜାପାନ୍ ଏଥର ଏହାର ଅଂଶିଦାର ଅଛନ୍ତି

ପ୍ରୟାଗଠାରେ ରାଷ୍ଟ୍ରପତି ମହର୍ଷି ଭରଦ୍ୱାରଜଙ୍କର ପ୍ରତିମୂଭିକୁ ଅନାବରଣ କରିବା ସହ ଅରେଲ୍ର ପରମାର୍ଥ ନିକେତନଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ଭାଗ ନେବେ

ଏହି କାର୍ଯ୍ୟକ୍ରମକୁ ପରମାର୍ଥ ନିକେତନ ହରିଜନ ସେବକ ସଂଘ ଏବଂ ଆନ୍ତର୍ଜାତିକ ସଂଗଠନ ଓ୍ୱାସ୍ ମିଳିତ ଭାବେ ଆୟୋଜନ କରିଛନ୍ତି ଉତ୍ତରପ୍ରଦେଶର ରାଜ୍ୟପାଳ ରାମ ନାଏକ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଉହବରେ ଯୋଗଦେବେ କର୍ଣ୍ଣାଟକ କର୍ଣ୍ଣାଟକରେ ମେଣ୍ଟ ସରକାରରୁ ଅଞ୍ଚ କେତେଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କର୍ରଥିବା ଖବରକୁ କଂଗ୍ରେସ ଖଣ୍ଡନ କରିଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ସ୍ଥିତି ତଥାପି ଅସ୍ୱଷ୍ଟ ରହିଛି ପୂର୍ବତନ ମ୍ରଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଆସନ୍ତାକାଲି ବିଧାୟକ ଦଳ ବୈଠକ ଡକାଯାଇଛି ଏବଂ ବୈଠକରେ ଯେଉଁ ବିଧାୟକମାନେ ଯୋଗନଦେବେ ସେମାନଙ୍କ ବିରୁଦ୍ଧରେ ଦଳବଦଳ ଆଇନ୍ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବିଜେପି ରାଜ୍ୟ ସାଧାରଣ ସଂପାଦକ ସିଟିରବି କଂଗ୍ରେସ ବିଧାୟକମାନଙ୍କ କିଶିବା ପାଇଁ ତାଙ୍କ ପାଟି ଉଦ୍ୟମ ଚଳାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିଜେପି ଘୋଡାବେପାରରେ ଲିପ୍ତ ଥିବା କଥା କଂଗ୍ରେସ ଅଭିଯୋଗ କରିଥିଲା ବେଙ୍ଗାଲ୍ତରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ରବି କହିଛନ୍ତି ବର୍ତ୍ତମାନର ସରକାରରେ କେତେକ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ଏଥିରେ ବିଜେପିର କୌଣସି ଭୂମିକା ନାହିଁ

ଏବଂ ତାଙ୍କ ଭଳି ବ୍ୟକ୍ତିଙ୍କ ଯୋଗୁଁ କୋଟି କୋଟି ଲୋକ ଅନୁପ୍ରାଣିତ ହୋଇପାରିଛନ୍ତି

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାୱେଡେକର କହିଛନ୍ତି ଯେ ପାଠ୍ୟକ୍ରମ ହ୍ରାସ କରିବା ଲକ୍ଷ୍ୟ ହେଲା ପିଲାମାନଙ୍କୁ ଖେଳକୁଦ ଏବଂ ଅନ୍ୟାନ୍ୟ ଦକ୍ଷତା ବିକାଶ ପାଇଁ ଯଥେଷ୍ଟ ସମୟ ଦେବା ନୈତିକ ଶିକ୍ଷା ଦକ୍ଷତା ବିକାଶ ଓ ଅଭିଜ୍ଞତା ଭିତ୍ତିକ ଶିକ୍ଷା ପିଲାଙ୍କ ପାଇଁ ବିଶେଷ ଜରୁରୀ ବୋଲି ସେ ମତ ଦେଇଛନ୍ତି ସିଇସି ପାଟନା ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋଡାଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ଦଳ ବିହାରକୁ ଦୁଇଦିନିଆ ଗସ୍ତରେ ଯାଇ ପାଟନାଠାରେ ପହଞ୍ଚ୍ଚିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରସ୍ତୁତିକୁ ସମୀକ୍ଷା କରିବାକୁ ନିର୍ବାଚନ କମିଶନ ଦଳ ଯାଇଛନ୍ତି

ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିଶନ ଦଳ ସମ୍ପୃକ୍ତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଆଜି ଅପରାହୁରେ ରାଜ୍ୟର ମୁଖ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ ସାକ୍ଷାତ୍ କରିବେ ପରେ ନିର୍ବାଚନ କମିଶନ ଦଳ ଆୟକର ପରିବହନ ବିଭାଗ ଟିକସ ବିଭାଗ ରେଳବାଇ ବିମାନବନ୍ଦରର ନୋଡାଲ ଅଫିସର ଓ ବିଭିନ୍ନ ବ୍ୟାଙ୍କର କୋ ଅଡିନେଟର ମାନଙ୍କ ସହ କଥାବାର୍ତ୍ତା କରିବେ ରାଜ୍ୟ ମୁଖ୍ୟ ସଚିବ ଓ ଘରୋଇ ସଚିବଙ୍କ ସହ ସମୀକ୍ଷା ବୈଠକ ସମେତ ନିର୍ବାଚନ କମିଶନ ଦଳ ଆସନ୍ତାକାଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ବୈଠକରେ ଯୋଗଦେବେ

ବାଳିକାମାନଙ୍କ ପ୍ରତି ଯୌନ ନିର୍ସ୍ୟାତନା ଅଭିଯୋଗ ଘଟଣାରେ ଏହି ଏଫ୍ଆଇଆର୍ ରୁକ୍କୁ ହୋଇଛି ସିବିଆଇ ମୁଙ୍ଗେରର ଦୁଇଟି କନ୍ୟାଶ୍ରମ ଓ ଗୟା ଏବଂ ଭାଗଲପୁରର ଗୋଟିଏ ଲେଖାଏଁ କନ୍ୟାଶ୍ରମ ବିରୁଦ୍ଧରେ ଏହି ମାମଲା ରୁଜୁ କରିଛି ମୁଜାଫରପୁର କନ୍ୟାଶ୍ରମରେ ଜଣେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯ୍ୟାତନା ଘଟଣାରେ ଚାଲିଥିବା ତଦନ୍ତ ବ୍ୟତୀତ ଏହି ଏଫ୍ଆଇଆର୍ ରୁଜୁ ହୋଇଛି

ତା'ଛଡା ସେଗୁଡ଼ିକରେ ବ୍ୟାପକ ର୍ଥ୍ୟକ ଅନିୟମିତତା ହେଉଥିବାର ମଧ୍ୟ ଅଭିଯୋଗ ହୋଇଛି

ଗତମାସରେ ଏନ୍ଆଇଏ ପକ୍ଷରୁ ଦିଲ୍ଲୀ ଅମରୋହା ଲକ୍ଷ୍ନୌ ମିରଟ ହାପୁଡ ଓ ଅନ୍ୟକେତେକ ସ୍ଥାନରେ ଚଢ଼ଉ କରାଯାଇଥିଲା ଇସଲାମିକ ଷ୍ଟେଟ୍ ସନ୍ତାସବାଦୀ ଗୋଷୀର ଏହି ଶାଖା ହରକତ ଉଲ ହର୍ବ ଇ ଇସ୍ଲାମ ନାମରେ ଭାରତରେ କାର୍ଯ୍ୟ ଚଳାଉଥିବା କ୍କଶାପଡିବା ପରେ ଏନ୍ଆଇଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଏହି ଗୋଷ୍ଠୀ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ରାଜନେତା ନିରାପତ୍ତା ପ୍ରତିଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ସନ୍ତାସବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ କରିଥିବା ଅଭିଯୋଗ ହୋଇଛି ସିସ୍ଫାୟାର ଭାୟୋଲେସନ ଜାନ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାସ୍ଥିତ ଗୁଲପୁର ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ଆଜି ଭୋର୍ରୁ ପୁଣି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି ପ୍ରତିରକ୍ଷା ସୂତ୍ରରେ କୁହାଯାଇଛି ପାକିସ୍ତାନୀ ସୈନ୍ୟମାନେ ଆବାସିକ ଅଞ୍ଚଳ ଓ ଭାରତୀୟ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟକରି ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଆକ୍ରମଣ କରିଥିଲେ ଗୁଳି ବିନିମୟ ଅଧଘକ୍ଷା ଧରି ଚାଲିଥିଲା ଭାରତ ପଟରୁ କୌଣସି କ୍ଷୟକ୍ଷତି ଘଟିନାହିଁ ଇସ୍ରୋ ଲଞ୍ଚ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତା ସପ୍ତାହରେ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ପଠାଇବାକୁ ସ୍ଥିର କରିଛି

ଖେଲୋ ଇଣ୍ଡିଆ ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାରେ ଶୀର୍ଷରେ ରହିଛି